ଭାରତୀୟ ଡାକ୍ତରୀ ଗବେଷଣା ପରିଷଦ କୋଭିଡ୍ ନମୁନାର ପରୀକ୍ଷା ପାଇଁ ପରୀକ୍ଷାଗାରଗୁଡ଼ିକର ସଂଖ୍ୟା ବୃଦ୍ଧି କରିବା ଉଦ୍ୟମ ଜାରି ରଖିଛି

କିଛି ସାମାଜିକ ଗଣମାଧ୍ୟମରେ କୋଭିଡ୍ ନାଇଷ୍ଟିନ୍ ଏକ ବ୍ୟାକ୍ଟେରିଆ ଓ ଏହାର ଚିକିତ୍ସା ଆସ୍ତ୍ରିନ୍ ଦ୍ୱାରା ହୋଇପାରିବ ବୋଲି ଖବର ପ୍ରଚାରିତ ହୋଇଛି ସରକାର ଏ ସଂକ୍ରାନ୍ତରେ ସ୍ୱଷ୍ଟିକରଣ ଦେଇ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ ହେଉଛି ଏକ ଭୂତାଣୁ ଓ ଏହାର ଚିକିତ୍ସା ପାଇଁ ବିଶ୍ୱରେ ଏ ପର୍ଯ୍ୟନ୍ତ କୌଣସି ଔଷଧ ବାହାରି ନାହିଁ

ସେ କହିଛନ୍ତି ଏହା କେବଳ ଉଭୟ ଦେଶ ପାଇଁ ହିତକାରୀ ହେବ ନାହିଁ ଏହା ସମଗ୍ର ଭାରତ ପ୍ରଶାନ୍ତମହାସାଗରୀୟ ଅଞ୍ଚଳ ଓ ବିଶ୍ୱ ପାଇଁ ମଧ୍ୟ ହିତକାରୀ ହେବ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମାରିସନ୍ଙ୍କ ସହ ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ କଥାବାର୍ତ୍ତା କରି ଶ୍ରୀ ମୋଦୀ କହିଛନ୍ତି ସମଗ୍ର ବିଶ୍ୱ କୋଭିଡ୍ ନାଇଣ୍ଟିନ୍ ସମସ୍ୟା ସମ୍ମୁଖୀନ ହେଉଥିବା ଭଳି ଏକ ସମୟରେ ବ୍ୟାପକ ଭାଗିଦାରୀ ସଂପର୍କରେ ଉନ୍ନତି ଅତ୍ୟନ୍ତ ଅପରିହାର୍ଯ୍ୟ ଶ୍ରୀ ମୋଦୀ କହିଛନ୍ତି ଦୁଇଦେଶ ମଧ୍ୟରେ ସଂପର୍କ ବୃଦ୍ଧି ପାଇଁ ଏହା ହେଉଛି ପ୍ରକୃଷ୍ଟ ସମୟ ଉଭୟପକ୍ଷ ମଧ୍ୟରେ ସହଯୋଗ ବୃଦ୍ଧି ଲାଗି ଅପର୍ଯ୍ୟାପ୍ତ ସ୍କୁଯୋଗ ରହିଥିବାର ସେ ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଏହା ଦ୍ୱାରା ଉଭୟ ଦେଶର ଅନ୍ତର୍ନିହିତ କ୍ଷମତାକୁ ସଦୁପଯୋଗ କରିବା ପାଇଁ ଏହା ମଧ୍ୟ ସୁଯୋଗ ସୃଷ୍ଟି କରିବ ଏଥିସହିତ ଅଞ୍ଚଳରେ ସ୍ଥିରତା ଆଣିବା ଦିଗରେ ଦ୍ୱିପକ୍ଷିୟ ସଂପର୍କର ଗୁରୁତ୍ୱକୁ ମଧ୍ୟ ଉପଲହ୍ଧି କରାଯାଇ ପାରିବ ସେ କହିଛନ୍ତି ତାଙ୍କ ସରକାର କୋଭିଡ୍ ନାଇଷ୍ଟିନ୍ ଯୋଗୁଁ ସୃଷ୍ଟି ହୋଇଥିବା ସଂକଟର ମୁକାବିଲାକୁ ଏକ ସୁଯୋଗ ଦୃଷ୍ଟିରେ ଦେଖିବା ପାଇଁ ନିଷ୍କଉତ୍ତି ନେଇଛନ୍ତି ସେ ପୁଣି କହିଛନ୍ତି ପ୍ରାୟ ସବୁ କ୍ଷେତ୍ରରେ ବ୍ୟାପକ ସଂସ୍କାରମୂଳକ ପଦକ୍ଷେପମାନ ଗ୍ରହଣ କରାଯାଇଛି ଓ ଏହାର ସୁଫଳ ଖୁବ୍ଶୀଘ୍ର ଦେଖିବାକୁ ମିଳିବ ଅଷ୍ଟ୍ରେଲିଆରେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣରେ ମୃତ୍ୟୁବରଣ କରିଥିବା ଲୋକମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ଶୋକବାର୍ତ୍ତା ପଠାଇଛନ୍ତି ଅଷ୍ଟ୍ରେଲିଆରେ ବସବାସ କରୁଥିବା ପ୍ରବାସୀ ଭାରତୀୟମାନଙ୍କୁ ଅଷ୍ଟ୍ରେଲିଆ ସରକାର ଯେଭଳି ସୁରକ୍ଷା ପ୍ରଦାନ କରିଛନ୍ତି ସେଥିପାଇଁ ଶ୍ରୀ ମୋଦୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍ ମାରିସନ୍ ଶ୍ରୀ ମୋଦୀଙ୍କ ନେତୃତ୍ୱ ଓ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ସମୟରେ ତାଙ୍କର ଭୂମିକାକୁ ଭୂୟସୀ ପ୍ରଶଂସା କରିଛନ୍ତି ସେ କହିଛନ୍ତି ଏକ ଖୋଲା ସାମୃହିକ ତଥା ସମୃଦ୍ଧ ଭାରତ ପ୍ରଶାନ୍ତମହାସାଗରୀୟ ଅଚଳ ସ୍ଥାପନ ପାଇଁ ଅଷ୍ଟ୍ରେଲିଆ ପ୍ରତିଶ୍ରତିବଦ୍ଧ ସେ କହିଛନ୍ତି ଏ ଦିଗରେ ଆଗାମୀ ବର୍ଷଗୁଡ଼ିକରେ ଭାରତର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କହିଛନ୍ତି ଦୁଇଦେଶ ମଧ୍ୟରେ ସାମୁଦ୍ରିକ ସଂପର୍କ ଉଭୟ ଦେଶର ବିଭିନ୍ନ କ୍ଷେତ୍ର ପାଇଁ ସେତୁ ସଦୃଶ କାର୍ଯ୍ୟ କରୁଛି ଡବ୍ଲୁଏଚ୍ଓ କାର୍ଯ୍ୟନିର୍ବାହୀ ବୋର୍ଡର ଅଧ୍ୟକ୍ଷ ଭାବେ ଭାରତର ନେତୃତ୍ୱକୁ ଶ୍ରୀ ମାରିସନ୍ ପ୍ରଶଂସା କରିଛନ୍ତି ସେ କହିଛନ୍ତି ବର୍ତ୍ତମାନ ଭଳି ଏକ ସମୟରେ ଡବ୍ଲ୍ଏଚ୍ଓ ବୋର୍ଡର ଅଧ୍ୟକ୍ଷ ପଦ ଗ୍ରହଣ କରିବା ଏକ ଗୁରୁ ଦାୟିତ୍ୱ ବହନ କରେ ଭାରତ ଏଭଳି ସଂକଟଜନକ ସ୍ଥିତିରେ ବଳିଷ୍ଣ ନେତୃତ୍ୱ ପ୍ରଦାନ କରିପାରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଆଇଏନ୍ଏସ୍ ଜଳାସ୍ୱ ଭାରତୀୟ ନୌଜାହାଜ ଆଇଏନ୍ଏସ୍ ଜଳାସ୍ପ ମାଳଦୀପରୁ ଚତୁର୍ଥ ପର୍ଯ୍ୟାୟରେ ଭାରତୀୟମାନଙ୍କୁ ଆଶିବା ପାଇଁ ମାଲେରେ ଯାଇ ପହଞ୍ଚିଛି

ମାଲେ ସ୍ଥିତ ଭାରତୀୟ ହାଇକମିଶନ୍ ଏ ଦିଗରେ ମାଳଦୀପ କର୍ତ୍ତୂପକ୍ଷଙ୍କୁ ସମସ୍ତ ସମ୍ଭାବ୍ୟ ସହଯୋଗ କରୁଛି ରାଜଧାନୀ ମାଲେକୁ ବସ୍ ଯୋଗେ ଲୋକମାନଙ୍କୁ ବିଭିନ୍ନ ସ୍ଥାନରୁ ଅଣାଯାଉଛି

ପୂର୍ବରୁ ଆଇଏନ୍ଏସ୍ ଜଳାସ୍ପ ଦୁଇଥର ମାଲେରୁ ଭାରତୀୟମାନଙ୍କୁ ଆଣିଥିବା ବେଳେ ଆଇଏନ୍ଏସ୍ ମଗର ଗୋଟିଏ ଥର ମାଲେରୁ ଭାରତୀୟମାନଙ୍କୁ ଆଶିଛି

ଏୟାର୍ ଇଣ୍ଡିଆର ଦୁଇଟି ବିମାନ ମଧ୍ୟ ଗତ ମାସରେ ମାଲେରୁ ଭାରତୀୟମାନଙ୍କୁ ସ୍ୱଦେଶ ଆଣିଥିଲା ଏହା ବ୍ୟତୀତ ବିଭିନ୍ନ କମ୍ପାନୀ ଓ ଅନ୍ୟ ଲୋକମାନେ ବିମାନ ଭଡ଼ା କରି ସେଠାର୍ ସ୍ୱଦେଶ ଆସିଥିଲେ

ଚଳିତ ମାସ ଶେଷ ଆଡ଼କୁ ଏୟାର୍ ଇଣ୍ଡିଆର ତିନୋଟି ବିମାନର ମଧ୍ୟ ବ୍ୟବସ୍ଥା କରାଯାଇଛି

ବାସୁ ଚାଟାର୍ଜୀ ମୁମ୍ୟାଇର ଶାନ୍ତାକ୍ରଜ୍ ସ୍ଥିତ ନିଜ ବାସଭବନରେ ଶୋଇଥିବା ବେଳେ ତାଙ୍କର ପରଲୋକ ଘଟିଥିଲା ତାଙ୍କ ଦ୍ୱାରା ନିର୍ମିତ 'ଛୋଟିସି ବାତ୍' ଓ 'ରଜନଗନ୍ଧା' ଚଳଚ୍ଚିତ୍ର ବେଶ୍ ଲୋକପ୍ରିୟତା ହାସଲ କରିଥିଲା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦୀ କହିଛନ୍ତି ବାସୁ ଚାଟାର୍ଜୀଙ୍କ ଦ୍ୱାରା ନିର୍ମିତ ଚଳଚ୍ଚିତ୍ରଗୁଡ଼ିକ ଅତ୍ୟନ୍ତ ଉଚ୍ଚକୋଟିର ଓ ସମ୍ପେଦନଶୀଳ ଶ୍ରେଣୀର ଚଳଚ୍ଚିତ୍ର ଥିଲା ସେ କହିଛନ୍ତି ତାଙ୍କ ଦ୍ୱାରା ନିର୍ମିତ ଚଳଚ୍ଚିତ୍ରଗୁଡ଼ିକ ଲୋକମାନଙ୍କ ହୃଦୟକୁ ଛୁଇଁଥିଲା ଓ ତାଙ୍କ ଚଳଚ୍ଚିତ୍ରରେ ଉଭୟ ସରଳ ଓ କଟୀଳ ଭାବପ୍ରବଣତାର ଝଲକ ଦେଖିବାକୁ ମିଳେ ତାଙ୍କ ଚଳଚ୍ଚିତ୍ରଗୁଡ଼ିକରେ ମଧ୍ୟ ଜୀବନ ସଂଗ୍ରାମର ଭରପୁର ପ୍ରୟୋଗ ହୋଇଛି ପ୍ରଧାନମନ୍ତ୍ରୀ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ଭାରତୀୟ ଚଳଚ୍ଚିତ୍ର ଓ ଟେଲିଭିଜନ ନିର୍ଦ୍ଦେଶକ ସଂଘ ଆଇଏଫ୍ଟିଡିଏ ସଭାପତି ଅଶୋକ ପଣ୍ଡିତ କହିଛନ୍ତି ଶୋଇଥିବା ସମୟରେ ସେ ଶାନ୍ତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଅତ୍ୟଧିକ ବୟସ ଯୋଗୁଁ ଗତ କିଛି ଦିନ ହେଲା ତାଙ୍କର ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିଲା ତାଙ୍କର ବିୟୋଗ ସମଗ୍ର ଚଳଚ୍ଚିତ୍ର ଶିଳ୍ପ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରୀ ପଣ୍ଡିତ କହିଚ୍ଛନ୍ତି

ଶ୍ରୀ କୋବିନ୍ଦ ତାଙ୍କର ଶୋକ ବାର୍ତ୍ତାରେ କହିଛନ୍ତି ବାସୁ ଚାଟାର୍ଜୀଙ୍କ ବିୟୋଗ ଦ୍ୱାରା ଚଳଚ୍ଚିତ୍ର ଜଗତ ଜଣେ ଜାଜୁଲ୍ୟମାନ ପ୍ରତିଭାଙ୍କୁ ହରାଇଛି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ବାସୁ ଚାଟାର୍ଜୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ଟ୍ୱିଟ୍ କରି ସେ କହିଛନ୍ତି ତାଙ୍କ ଚଳଚ୍ଚିତ୍ରଗୁଡ଼ିକରେ ସହରାଞ୍ଚଳ ମଧ୍ୟବିତ ଶ୍ରେଣୀର କାହାଣୀଗୁଡ଼ିକର ଝଲକ ଦେଖିବାକୁ ମିଳେ ବାସୁ ଚାଟାର୍ଜୀଙ୍କ ବିୟୋଗ ଚଳଚ୍ଚିତ୍ର ଶିଳ୍ପ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଶ୍ରୀ ନାଇଡୁ କହିଛନ୍ତି ତଥ୍ୟ ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ତାଙ୍କର ବିୟୋଗରେ ଶୋକ ପ୍ରକାଶ କରି ବାସ୍କ ଚାଟାର୍ଜୀ ଜଣେ ସ୍ୱନାମଧନ୍ୟ ଚଳଚ୍ଚିତ୍ର ନିର୍ଦ୍ଦେଶକ ଥିଲେ ବୋଲି କହିଚ୍ଚନ୍ତି ସୁପ୍ରିମ୍କୋର୍ଟ ସୁପ୍ରିମ୍କୋର୍ଟ ଦିଲ୍ଲୀ ଉତ୍ତରପ୍ରଦେଶ ଓ ହରିଆଶା ସରକାରଙ୍କୁ ଜାତୀୟ ରାଜଧାନୀ ଅଞ୍ଚଳ ଏନ୍ସିଆର୍ରେ ଗମନା ଗମନ ସଂକ୍ରାନ୍ତରେ ସହମତି ଭିତ୍ତିକ ଏକକ ନୀତି ସ୍ଥିର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋଭିଡ୍ ନାଇଷ୍ଟିନ୍ ମୁକାବିଲା ପାଇଁ ଏହି ରାଜ୍ୟଗୁଡ଼ିକ ନିଜର ସୀମା ସିଲ୍ କରିଦେଇଥିବାରୁ ସାଧାରଣ ଲୋକଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ହେଉଥିବା ସଂକ୍ରାନ୍ତୀୟ ଏକ ମାମଲାର ଶୁଣାଣି କରି ସର୍ବୋଚ୍ଚ ନ୍ୟାୟାଳୟ ଏହି ନିର୍ଦ୍ଦେଶ ଦେଇଛନ୍ତି

ୟୁଏସ୍ ଆମ୍ଘାସଡ଼ର ଆପୋଲୋଜାଇଜ୍ ୱାଶିଂଟନ୍ ଡିସିରେ ମହାତ୍ମା ଗାନ୍ଧିଙ୍କର ଏକ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରାଯାଇଥିବା ଘଟଣା ଉପରେ ଭାରତରେ ଆମେରିକାର ରାଷ୍ଟ୍ରଦୃତ କେନିଥ୍ ଜଷ୍ଟର୍ ଆଜି କ୍ଷମାପ୍ରାର୍ଥନା କରିଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ଜଷ୍ଟର କହିଛନ୍ତି ୱାଶିଂଟନ୍ ଡିସିରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ବିକୃତ କରାଯିବା ଘଟଣା ଦୁର୍ଭାଗ୍ୟଜନକ ଓ ଏଥିପାଇଁ ସେ ଦୁଃଖ ପ୍ରକାଶ କରୁଛନ୍ତି ନର୍ମତାର ସହ ସେ କ୍ଷମତା ପ୍ରାର୍ଥନା କରୁଥିବା ବିଷୟରେ ତାଙ୍କ ଟ୍ପିଟ୍ ବାର୍ତ୍ତାରେ ଜଣାଇଛନ୍ତି ରେଳବାଇ ପୀୟୁଷ ଗୋଏଲ୍ ରେଳମନ୍ତ୍ରୀ ପୀୟୂଷ ଗୋଏଲ୍ ଜଣେ ରେଳବାଇ ପୁଲିସ୍ କନେଷ୍ଟବଳଙ୍କ ପ୍ରଶଂସନୀୟ କାର୍ଯ୍ୟ ପାଇଁ ତାଙ୍କୁ ଧନ୍ୟବାଦ ଜଶାଇବା ସହ ଅର୍ଥ ପୁରସ୍କାର ଘୋଷଣା କରିଛନ୍ତି ଆର୍ପିଏଫ୍ କନେଷ୍ଟବଳ ଇନ୍ଦର ସିଂହ ଯାଦବ ପ୍ଲାଟ୍ଫର୍ମ ଛାଡ଼ିଦେଇଥିବା ଟ୍ରେନ୍ ପଛରେ ଦୌଡ଼ି ଏକ ଚାରି ମାସର ଶିଶୁକୁ କ୍ଷୀର ପ୍ୟାକେଟ୍ ଯୋଗାଇ ଦେଇଥିଲେ

ଶ୍ରୀ ଯାଦବ କ୍ଷୀର ଆଣିବା ବେଳକୁ ଟ୍ରେନ୍ ଷ୍ଟେସନ୍ ଛାଡ଼ିଦେଇଥିଲେ ମଧ୍ୟ ସେ ଟ୍ରେନ୍ ପଛରେ ଦୌଡ଼ି କ୍ଷୀର ପ୍ୟାକେଟ୍ ବଢ଼ାଇ ଦେଇଥିଲେ